ଇଲେକସନ୍ ଆସାମ ଓ ପଶ୍ଚିମବଙ୍ଗରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

କୋବିଡ୍ ସଂକ୍ରମିତ ଭୋଟରମାନେ ଡାକ ଯୋଗେ ମତଦାନ କରିପାରିବେ ଏହା ବ୍ୟତୀତ ଯେଉଁମାନେ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଥିବ ସେମାନେ ମଧ୍ୟ ଡାକଯୋଗେ ମତଦାନ କରିପାରିବେ ଏଥିପାଇଁ ସେମାନଙ୍କୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ ସାର୍ଟିଫିକେଟ୍ ଆଶିବାକୁ ହେବ

ପ୍ରତ୍ୟେକ ଭୋଟ ଗ୍ରହଣ କେନ୍ଦ୍ରରେ ପାନୀୟ ଜଳ ଆଶ୍ରୟ ସ୍ଥଳୀ ଶୌଚାଳୟ ଓ ଜଳର ସୁବିଧାକୁ ନିଶ୍ଚିତ କରାଯିବ ଦିବ୍ୟାଙ୍ଗଜନ ମାନଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥାକୁ ମଧ୍ୟ ନିଶ୍ଚିତ କରାଯିବ ସ୍ୱତନ୍ତ୍ର ସୁବିଧାଗୁଡ଼ିକ ମଧ୍ୟରେ ଭୋଟ ଗ୍ରହଣ କେନ୍ଦ୍ର ଗୁଡ଼ିକୁ ବାଧ୍ୟତାମୂଳକ ଭାବେ ସାନିଟାଇଜ୍ କରାଯିବା ଓ ଭୋଟରମାନଙ୍କ ଥର୍ମାଲ୍ ଯାଞ୍ ଅନ୍ତର୍ଭୁକ୍ତ କୌଣସି ଭୋଟରଙ୍କର ଶରୀରର ତାପମାତ୍ରା ଧାର୍ଯ୍ୟ ସ୍ତରଠାରୁ ଉପରେ ରହିଲେ ସମ୍ପୃକ୍ତ ଭୋଟରଙ୍କୁ ଏକ ଟୋକୋନ ଦିଆଯିବ ଓ ତାଙ୍କୁ ଭୋଟ ଗ୍ରହଣ ଶେଷ ହେବାର ଘଣ୍ଟାଏ ପୂର୍ବରୁ ଆସି ମତଦାନ କରିବାକୁ କୁହାଯିବ ଭୋଟଗ୍ରହଣ ଶେଷ ହେବାର ଏକ ଘଣ୍ଟା ପୂର୍ବରୁ ଏଭଳି ଭୋଟରମାନଙ୍କୁ ମତଦାନ କରିବା ପାଇଁ ଅନୁମତି ମିଳିବ

କୋବିଡ୍ ରିଭ୍ୟୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି କୋବିଡ୍ ପ୍ରତିଷେଧକ ଟିକାକରଣ ଓ ଏଥିପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ଅନୁଷ୍ଠିତ ଏହି ବୈଠକରେ ଯେଉଁ ସ୍ଥାନ ଗୁଡ଼ିକରେ ଅଧିକ ଟିକାକରଣ ହୋଇନାହିଁ ସେଗୁଡ଼ିକର ଚିହ୍ନଟ ଓ ଯେଉଁ ସ୍ଥାନ ଗୁଡ଼ିକରେ ପୁନଃ ସଫକ୍ରମଣ ଅଧିକ ରହିଛି ସେଗୁଡ଼ିକରେ ବିହିତ ପଦକ୍ଷେପ ଗ୍ରହଣ ପ୍ରତି ଆଲୋକପାତ କରାଯାଇଛି ସ୍ୱାସ୍ଥ୍ୟ କର୍ମୀ ଓ କରୋନାର ମୁକାବିଲା କରୁଥିବା ସ୍ପଚ୍ଛାସେବୀମାନଙ୍କ ଟିକାକରଣ କ୍ଷେତ୍ରରେ ଯେପରି ଉପଯୁକ୍ତ ବ୍ୟକ୍ତି ପ୍ରତିଷେଧକ ନେଇପାରିବେ ରାଜ୍ୟ ସରକାରମାନେ ତାହା ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି ଏହା ବ୍ୟତୀତ ବେସରକାରୀ କୋବିଡ୍ ପ୍ରତିଷେଧକ ଟିକାକରଣ କେନ୍ଦ୍ର ଗୁଡ଼ିକରେ ଟିକାକରଣ ପ୍ରକ୍ରିୟାର ନିୟମିତ ସମୀକ୍ଷା କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି ଏହି ସମୀକ୍ଷା ବୈଠକ ସମୟରେ ପ୍ରତିଷେଧକ ଯେପରି ନଷ୍ଟ ନ ହେବ ସେଥିପ୍ରତି ଯତ୍ନଶୀଳ ରହିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି ପ୍ରତିଷେଧକ ଗୁଡ଼ିକୁ ଠିକ୍ ସମୟରେ ଲୋକମାନଙ୍କୁ ଦିଆଯିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି ବୈଠକରେ କୋବିଡ୍ ପ୍ରତିଷେଧକ କ୍ଷମତାପନ୍ନ ଗୋଷ୍ଠି ଚେୟାରମ୍ୟାନ୍ ଡକ୍ଟର ଆର୍ଏଫ୍ ଶର୍ମା ପ୍ରତିଷେଧକର କୌଣସି ଅଭାବ ନ ଥିବାର ବିଷୟ ଜଣାଇଛନ୍ତି ସେ କହିଛନ୍ତି ଦ୍ୱିତୀୟ ଡୋଜ୍ ଦେବା ପାଇଁ ପ୍ରତିଷେଧକ ଗୁଡ଼ିକୁ ସଂରକ୍ଷିତ କରି ରଖିବାର କୌଣସି ଆବଶ୍ୟକତା ନାହିଁ ତେଣୁ ସେ ଦୃଷ୍ଟିରୁ ରାଜ୍ୟ ସରକାରମାନେ ତୁରନ୍ତ ସେଗୁଡ଼ିକୁ ସରକାରୀ ଓ ବସରକାରୀ ହସ୍କିଟାଲ୍ ଗୁଡ଼ିକୁ ଯୋଗାଇଦେବା ଆବଶ୍ୟକ

ଲୋକମାନେ ସେମାନଙ୍କର ନିକଟସ୍କୁ ପ୍ରତିଷେଧକ ଟିକାକରଣ କେନ୍ଦ୍ରକୁ ଯାଇ ମଧ୍ୟ ପଞ୍ଜିକରଣ କରିପାରିବେ

ସେମାନଙ୍କୁ ସାଙ୍ଗରେ କୌଣସି ଏକ ପରିଚୟପତ୍ର ନେବାକୁ ପଡ଼ିବ ଯଦି ଜଣେ ବ୍ୟକ୍ତି ପ୍ରତିଷେଧକ ନେବା ପାଇଁ ଅନ୍ଲାଇନ୍ ପଞ୍ଜିକରଣ କରିଥିବେ ତେବେ ସେମାନଙ୍କୁ ପରବର୍ତ୍ତୀ ସମ୍ମତି ନେବାର କୌଣସି ଆବଶ୍ୟକତା ପଡ଼ିବ ନାହିଁ

ଅନ୍ୟ ପକ୍ଷରେ ସଦ୍ୟସଂକ୍ରମିତଙ୍କ ସଂଖ୍ୟା କ୍ରମାନ୍ୱୟରେ ବୃଦ୍ଧି ପାଇବାରେ ଲାଗିଛି ବିଭିନ୍ନ ରାଜ୍ୟରେ ହଠାତ୍ ପ୍ରନଃ ସଫକ୍ମଣ ଯୋଗୁଁ ଏଭଳି ଘଟିଛି

ମହାରାଷ୍ଟ୍ର ଛତିଶଗଡ଼ କର୍ଣ୍ଣାଟକ ମଧ୍ୟପ୍ରଦେଶ ଓ ତାମିଲନାଡୁରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି

ଉତ୍ପାଦନ ଭିଭିକ ପ୍ରୋହାହନ ଯୋଜନା ଅଧୀନରେ ଏହି ପ୍ରଞ୍ଜିନିବେଶ କରାଯିବ ଏହି ଯୋଜନା ଆନ୍ତର୍ଜାତିକ ଖାଦ୍ୟ ଉତ୍ପାଦନ ଚାମ୍ପିୟନ୍ ମାନଙ୍କୁ ସୃଷ୍ଟି କରିବା ଓ ଭାରତୀୟ ଖାଦ୍ୟ ବ୍ରାଣ୍ଡ ଗୁଡ଼ିକୁ ବିଶ୍ୱ ବଜାରରେ ପହଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ କରାଯାଉଛି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଓ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟଷ ଗୋଏଲ୍ କ୍ୟାବିନେଟ୍ ବୈଠକ ପରେ ଏ ବିଷୟ ଘୋଷଣା କରିଛନ୍ତି ଶ୍ରୀ ଗୋଏଲ୍ କହିଛନ୍ତି ଏହି ନିଷ୍ପଭିରୁ କୃଷକମାନଙ୍କର ଆୟ ବୃଦ୍ଧି ପାଇବ ଓ ସେମାନଙ୍କ ପାଇଁ ବୃହତ ବଜାର ସୁବିଧା ଉପଲବ୍ଧ ହେବ ସେ କହିଛନ୍ତି ଏହି ଯୋଜନା ଅଧିକ ନିଯୁକ୍ତି ସୃଷ୍ଟି କରିପାରିବ ସ୍ଥାୟୀ ଭାଲ୍ୟୁଚେନ୍ ସୃଷ୍ଟି କରିବ ଓ ଭାରତୀୟ ସାମଗ୍ରୀ ଗୁଡ଼ିକର ଉତ୍ତମ ବ୍ରାଣ୍ଣ ପ୍ରସ୍ତୁତରେ ସାହାଯ୍ୟ କରିବ

ବାର୍ଟି ବିଶ୍ୱର ଏକ ନମ୍ଘର ଖେଳାଳି ମାନ୍ୟତା ବକାୟ ରଖିବା ପାଇଁ ଆଉ ଗୋଟିଏ ମ୍ୟାଚ୍ରେ ବିଜୟୀ ହେବା ଆବଶ୍ୟକ

ଅବଶିଷ୍ଟ ମହିଳା ସିଙ୍ଗଲ୍ କ୍ତାର୍ଟରଫାଇନାଲ୍ ମ୍ୟାଚ୍ ଗୁଡ଼ିକରେ ଗ୍ରୀକ୍ର ମାରିଆ ସକ୍କାରି ଜାପାନର ନାଓମି ଓଷାକାଙ୍କୁ ଭେଟିବାକୁ ଥିବାବେଳେ କାନାଡାର ବାୟାଙ୍କା ଆଣ୍ଡ୍ରିସ୍କୁ ସ୍କେନ୍ର ସାରା ସରିବ୍ଧ ଟର୍ମୋଙ୍କୁ ଭେଟିବେ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ରୁଷର ଡାନିଲ୍ ମେଦବେଦେବ ସ୍କେନ୍ର ଆର୍ ବଟିଷ୍ଟା ଅଗୁଟଙ୍କୁ ଭେଟୁଥିବା ବେଳେ ଇଟାଲୀର ଜାନିକ୍ ସିନର କାଜାଖସ୍ତାନର ଆଲେକ୍ଜାଣ୍ଡର ବୁବ୍ଲିକ୍ କ୍କୁ ଭେଟିବେ ଆଉ ଏକ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଆମେରିକାର ସେବାଷ୍ଟିଆନ୍ କୋରଡା ରୁଷର ଆଣ୍ଟ୍ରେ ରୁବ୍ଲେବ୍ଙ୍କୁ ଭେଟୁଥିବା ବେଳେ ପୋଲାଣ୍ଡର ହୁବର୍ଟ୍ ହର୍କାଜ୍ ଗ୍ରୀସ୍ର ଷ୍ଟିଫାନୋସ୍ ଟିଟ୍ସିପାସ୍ଙ୍କୁ ଭେଟିବେ